ପ୍ରତି ବୁଥ୍ରେ ସଦସ୍ୟତା ଗ୍ରହଣ କରାଯିବା ସହ ଚାରା ରୋପଣ କରାଯିବ ବୋଲି ମନ୍ତୀ ଶ୍ରୀ ପ୍ରଧାନ କହିଛନ୍ତି

ଗୋଟିଏ ଟିମ୍ ଓ ଗୋଟିଏ ଲକ୍ଷ୍ୟ ଆଧାରରେ ସଦସ୍ୟତା ସଂଗ୍ରହ ଅଭିଯାନକୁ ସଫଳ କରାଇବାର ସଂକଚ୍ଚ ନିଆଯାଇଛି ବୋଲି ସେ କହିଛନ୍ତି ଏହି ଅବସରରେ ଦଳର ରାଜ୍ୟସ୍ତରୀୟ ତୂଙ୍ଗ ନେତୂବୃନ୍ଦ ଉପସ୍ଥିତ ଥିଲେ

ତେବେ ପରିମାଶିକ ଟିକଟଧାରୀ ଶ୍ରଦ୍ଧାଳୁ ସାହାଶ ମେଳା ଦର୍ଶନ ସମୟ ବାଦ୍ ମଧ ଭିତରକାଠରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଆସନ୍ତାକାଲି ଠାକୁରଙ୍କ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ

ସମ୍ଭଲପୁର ରାଉରକେଲା ବିଜୁ ଏକୁପ୍ରେସ୍ ଓଏରେ ଏହି ଦୂର୍ଘଟଶା ଘଟିଛି

ତେବେ ଏହି ଦୁର୍ଘଟଶାକୁ ନେଇ ସ୍ଚାନୀୟ ଅଞ୍ଚଳରେ ଉଉେଜନା ପ୍ରକାଶ ପାଇଥିଲା ଏବଂ ଲୋକମାନେ ରାସ୍ତାରୋକ କରିଥିଲେ

ସେ ହେଲେ କଟକ ଜିଲ୍ଲା ବଡମ୍ୟାର ସଞ୍ଞୀ ବେହେରା

ଗାଡ଼ି ଚୋରି କରି ଏହି ଗ୍ୟାଙ୍ଗ ରାତିରାତି ଓଡ଼ିଶା ପାର୍ ହୋଇଯାଉଥିଲେ

ଗତକାଲି ପ୍ରଥମ ଦିନରେ କଟକ ଏସ୍ସିବି ମେଡିକାଲ୍ କଲେଜ୍ ପାଇଁ ପ୍ରୋଭିଜନାଲ୍ ଆଡ୍ମିସନ୍ ଭୁବନେଶ୍ୱର ଓଜେଇଇଙ୍ କାର୍ଯ୍ୟାଳୟରେ କରାଯାଉଛି